ପିଏମ୍ ମର୍କେଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନୀ ଚାନ୍ସେଲର ଡକୁର ଆଞ୍ଜେଲା ମର୍କେଲ୍ ଭିଡ଼ିଓ ଟେଲି କନ୍ଫରେନ୍ସ ଯୋଗେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି ୟୁରୋପୀୟ ଏବଂ ବିଶ୍ୱ ସ୍ତରରେ ସ୍ଥିର ଏବଂ ଦୂଢ଼ ନେତୃତ୍ୱ ପ୍ରଦାନ କରିବାରେ ଚାନ୍ସେଲର ମର୍କେଲଙ୍କର ପ୍ରଭାବଶାଳୀ ଭୂମିକାକୁ ଶ୍ରୀ ମୋଦୀ ପ୍ରଶଂସା କରିବା ସହ ଭାରତ ଜର୍ମାନୀ ନୀତିଗତ ଭାଗିଦାରୀକୁ ମଜବୁତ କରିବା ଦିଗରେ ମାର୍ଗଦର୍ଶନ ପାଇଁ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀର ମୁକାବିଲା ଦ୍ୱିପକ୍ଷୀୟ ସଂପର୍କ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଏବଂ ବିଶେଷକରି ଭାରତ ୟୁରୋପୀୟ ସଂଘର ସଂପର୍କ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଉଭୟ ନେତା ବିସ୍ତୃତ ଆଲୋଚନା କରିଛନ୍ତି କୋଭିଡ୍ ପ୍ରତିଷେଧକର ବିକାଶ ସମେତ ଭାରତରେ ଘଟିଥିବା ବିଭିନ୍ନ ପ୍ରଗତିମୂଳକ କାର୍ଯ୍ୟକ୍ରମ ସଂପର୍କରେ ଚାନ୍ସେଲର ମର୍କେଲଙ୍କୁ ଅବଗତ କରାଇବା ସହ ସମଗ୍ର ବିଶ୍ୱରେ ସୁଫଳ ପହଞ୍ଚାଇବା ଦିଗରେ କ୍ଷମତା ଅନୁଯାୟୀ ସହଯୋଗ କରିବାକୁ ଭାରତ ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଚ୍ଛନ୍ତି ଜର୍ମାନୀ ଏବଂ ଅନ୍ୟାନ୍ୟ ୟୁରୋପୀୟ ରାଷ୍ଟ୍ରରେ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରୀକୁ ଖୁବ୍ଶୀଘ୍ର ନିୟନ୍ତ୍ରିତ କରାଇଥିବାରୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ସୌରମେଷ୍ଟରେ ଯୋଗଦେବା ପାଇଁ ଜର୍ମାନୀର ନିଷ୍କଭିକୁ ମଧ୍ୟ ଶ୍ରୀ ମୋଦୀ ସ୍ୱାଗତ କରିଛନ୍ତି

ଏହାକୁ ଦୃଷ୍ଟିରେ ରଖି ଉଭୟ ଦେଶ ମଧ୍ୟରେ ଷଷ୍ଠ ଆନ୍ତଃସରକାରୀ ବୈଠକକୁ ଚଳିତବର୍ଷ ଆଗୁଆ କରାଇବା ଏବଂ ଭବିଷ୍ୟତ ପାଇଁ ଅନେକ ମହତ୍ତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଅମିତ ଶାହା ଲଦାଖର ବିକାଶ ତଥା ଏହାର ଭୂମି ଓ ସଂସ୍କୃତିର ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଲଦାଖର ଏକ ଦଶଜଣିଆ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ଗତକାଲି ଶ୍ରୀ ଶାହାଙ୍କୁ ସାକ୍ଷାତ କରିବା ଅବସରରେ ସେ ଏହା କହିଛନ୍ତି ଲଦାଖର କଠିନ ଭୌଗୋଳିକ ସ୍ଥିତି ଏବଂ ଦେଶର ରଶନୀତି ଦୃଷ୍ଟିରୁ ଏହି ଅଞ୍ଚଳର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତିନିଧି ଦଳ ଲଦାଖର ଭାଷା ସଂସ୍କୃତି ଓ ଭୂମିର ସୁରକ୍ଷା ସହିତ ଏହାର ବିକାଶରେ ଲଦାଖବାସୀଙ୍କର ଅଂଶଗ୍ରହଣ ନିଯୁକ୍ତି କ୍ଷେତରେ ସୁରକ୍ଷା ତଥା ଲଦାଖ ଅଞ୍ଚଳର ଜନସଂଖ୍ୟା ତନ୍ତ୍ରର ପରିବର୍ତ୍ତନ ଆଦି ପ୍ରସଙ୍ଗକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରି ଲଦାଖବାସୀଙ୍କର ଦୀର୍ଘଦିନର ଦାବିକୁ ପୂରଣ କରିବାରେ ମୋଦୀ ସରକାର ତାଙ୍କର ପ୍ରତିଶ୍ରତି ପୂରଣ କରିଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଲଦାଖର ଭାଷା ସଂସ୍କୃତି ଓ ଏହାର ଭୂମିର ସ୍ତରକ୍ଷା ଆଦି ପ୍ରସଙ୍ଗଗଡ଼ିକର ଉପଯୁକ୍ତ ସମାଧାନ ପାଇଁ ନିଷ୍ପଭି ନିଆଯାଇଛି ଏବଂ ଏହିସବୃ ପ୍ରସଙ୍ଗର ସମାଧାନ ଲାଗି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଷାନ ରେଡ୍ରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯିବ ବୋଲି ଶ୍ରୀ ଶାହା ପ୍ରତିନିଧି ମଞ୍ଚଳୀକୁ ସୂଚନା ଦେଇଛନ୍ତି

ଏହାପରେ ପ୍ରତିଷେଧକଗୁଡ଼ିକୁ ସମସ୍ତ ଜିଲ୍ଲା ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ପଠାଯାଇଥାଏ

ସେହି ଷ୍ଟୋର୍ଗୁଡ଼ିକ ବହୁସଂଖ୍ୟାରେ ପ୍ରତିଷେଧକ ସଂଗ୍ହ କରି ସେଗୁଡ଼ିକର ବଣ୍ଟନ କରିଥା'ନ୍ତି

କୋବିଡ୍ରେ ସଂକ୍ରମିତ ହେଉଥିବା ଲେକମାନଙ୍କ ସଂଖ୍ୟା ମଧ୍ୟ ଦ୍ରତଗତିରେ ହ୍ରାସ ପାଉଛି ବର୍ତ୍ତମାନ ଏହା ଅଢ଼େଇ ଲକ୍ଷରୁ ନିମ୍ବକୁ ଚାଲିଯାଇଛି

ଆସନ୍ତାକାଲି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆଉ ଏକ ପର୍ଯ୍ୟାୟ କୋଭିଡ୍ ଟିକାଦାନ ଅଭ୍ୟାସ ଅଭିଯାନ ଆରମ୍ଭ କରାଯିବ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିଟି ଜିଲ୍ଲାରେ ଦକ୍ଷ ଆୟୋକନ ସୁପରିଚାଳନା ତଥା ଟିକାର ବିତରଣକୁ ଏହି ଅଭିଯାନ ସୁନିଶ୍ଚିତ କରିପାରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଉତ୍ସବରେ ସେନାଧ୍ୟକ୍ଷ ଜେନେରାଲ ଏମ୍ଏମ୍ ନାରାବଣେଙ୍କୁ ଏକଲକ୍ଷ ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ ହସ୍ତାନ୍ତର କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ନାରାବଣେ କହିଛନ୍ତି ଶତ୍ର ସହିତ ସଂଗ୍ରାମରତ ଆମ ବୀର ଯବାନମାନଙ୍କ ଅମୂଲ୍ୟ ଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ସରକାର ସର୍ବଦା ପ୍ରତିଶ୍ରତିବଦ୍ଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଯବାନମାନଙ୍କ ନିରାପତ୍ତା ଉପରେ ସର୍ବାଧିକ ପ୍ରାଥମିକତା ଦେଇଆସ୍କୁଛନ୍ତି ଯବାନମାନଙ୍କୁ ସବୁ ସମୟରେ ସର୍ବୋକୁଷ୍ଟ ଅସ୍ତ୍ରଶସ୍ତ ଏବଂ ସୁରକ୍ଷା ଉପକରଣ ଯୋଗାଇବାକୁ ସରକାର ସୁନିଶ୍ଚିତ କରିବେ ଏବଂ ଏହା ସବୁବେଳେ ପ୍ରାଥମିକତାର ପ୍ରସଙ୍ଗ ହୋଇ ରହିବ ଏହି ବୁଲେଟ୍ପ୍ରଫ୍ ଜ୍ୟାକେଟ୍ର ହସ୍ତାନ୍ତରଣ ପାଇଁ ଧାର୍ଯ୍ୟ ତାରିଖର ଚାରିମାସ ପୂର୍ବରୁ ଏସବୁକୁ ବିତରଣ କରିଥିବାରୁ ଶ୍ରୀ ନାୟକ ଏହାର ନିର୍ମାଣକାରୀ ସଂସ୍ଥା ଏସ୍ଏମ୍ପିପି ପ୍ରାଇଭେଟ୍ ଲିମିଟେଡ୍କୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ କହିଛନ୍ତି ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏହି ବୁଲେଟପ୍ରଫ୍ ଜ୍ୟାକେଟ୍ଗୁଡ଼ିକ ଦେଶରେ ପ୍ରସ୍ତୁତ ହେବା ସହ ସମଗ୍ର ବିଶ୍ୱକୁ ଏହା ରପ୍ତାନୀ କରାଯାଇ ପ୍ରତିରକ୍ଷା କ୍ଷେତ୍ରର ସୁରକ୍ଷା ଉପକରଣ ପ୍ରସ୍ତୁତିରେ ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିପାରିଛି

ବିହାରରେ ସୁଶୀଲ କୁମାର ମୋଦୀ ରାଜ୍ୟସଭାକୁ ନିର୍ବାଚିତ ହେବାରୁ ତାଙ୍କ ଆସନଟି ଖାଲି ପଡ଼ିଥିବା ବେଳେ ବିନୋଦ ନାରାୟଣ ଝା ରାଜ୍ୟ ବିଧାନସଭାକୁ ନିର୍ବାଚନ ହେବା ଯୋଗୁଁ ତାଙ୍କ ଆସନଟି ଖାଲି ପଡ଼ିଛି ଆନ୍ଧ୍ରପ୍ରଦେଶରେ ପୋଥୁଲା ସୁନିତା ଇସ୍ତଫା ଦେବାରୁ ସେଠାରେ ଗୋଟିଏ ଆସନ ଖାଲିପଡ଼ିଛି